ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍କାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି

ବିବାହିତ ମୁସଲମାନ ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ତିନିତଲାକ ପ୍ରଥାକୁ ଏକ ଅପରାଧ ଭାବେ ବିବେଚନା କରିବା ଏହି ଅଧ୍ୟାଦେଶର ମୂଳଲକ୍ଷ୍ୟ

ପୂର୍ବରୁ ଏହି ବିଲ୍ଟି ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ଆଇନ କେବେଠାରୁ ଲାଗୁ ହେବ ସେ ସମ୍ପର୍କରେ ସରକାର ତାରିଖ ଘୋଷଣା କରିବେ ବୋଲି କୁହାଯାଇଛି

ଏଥିରେ କେତେକ ଧାରା ମଧ୍ୟ ଯୋଡ଼ା ଯାଇଛି ଏଥିରେ କୁହାଯାଇଛି ରାଷ୍ଟ୍ର ଚାହିଁଲେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ନାଗରିକମାନଙ୍କ ଉନ୍ନତିପାଇଁ ସ୍ୱତନ୍ତ ସୁବିଧାର ବ୍ୟବସ୍ଥା କରାଯାଇପାରିବ

ନୂଆଦିଲ୍ଲୀର ରାମଲୀଳା ମଇଦାନଠାରେ ଅନ୍ଦୁଷ୍ଠିତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ଉଦ୍ଯାପନ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ଯେଉଁ ନୂଆ ବ୍ୟବସ୍ଥା କରାଯାଇଛି ତାହା ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ କୋଟାର ଭାଗ କମାଇବ ନାହିଁ 'ସବ୍କା ସାଥ୍ ସବ୍କା ବିକାଶ' ଓ 'ଏକ ଭାରତ ଶ୍ରେଷ୍ଠ ଭାରତ' ଗଠନ କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟ ହାସଲପାଇଁ ସେ ସମସ୍ତଙ୍କୁ ନେଇ ନ୍ତଆ ଭାରତ ଗଠନ ଦିଗରେ ଉଦ୍ୟମ ଚଳାଇଛନ୍ତି ତାଙ୍କ ସରକାର ଗ୍ରହଣ କରିଥିବା ବିଭିନ୍ନ କଲ୍ୟାଣମଳକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହାଦ୍ୱାରା ସମାଜର ବିଭିନ୍ନ ବର୍ଗର ଲୋକ ଉପକୃତ ହେଉଛନ୍ତି ଆଗରୁ ସରକାରମାନେ ଚାଷୀଙ୍କୁ କେବଳ ଭୋଟର୍ ଭାବେ ଦେଖୁଥିଲେ ତେବେ ତାଙ୍କ ସରକାର ସେମାନେ ସମ୍ମଖୀନ ହେଉଥିବା ସମସ୍ୟାର ସମାଧାନପାଇଁ ଉଦ୍ୟମ କରୁଛି

ଦେଶର ରାଜନୈତିକ ଦୂଶ୍ୟପଟରେ ଯେଉଁ ମହାମେଣ୍ଟର ପରିକ୍ସନା ଚାଲିଛି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ କହିଛନ୍ତି ବିଭିନ୍ନ ସ୍ୱାର୍ଥନ୍ୱେଷୀ ନେତା ପ୍ରିୟାପ୍ରୀତି ଆଧାରରେ ଏକ ସୁବିଧାବାଦୀ ମେଣ୍ଟ ଗଠନ କରି ନିଜର ସ୍ୱାର୍ଥରକ୍ଷା ପାଇଁ ପ୍ରୟାସ କରୁଛନ୍ତି ସେମାନେ ଦେଶକୁ ଦୁର୍ନୀତିମୁକ୍ତ ଓ ଦକ୍ଷ ଶାସନ ଦେଇପାରିବେ ନାହିଁ ଦେଶ ଏକ ଦକ୍ଷ ଓ ଶକ୍ତିଶାଳୀ ସରକାର ଚାହେଁ ନା ନାହିଁ ଜନସାଧାରଣ ତାହାର ନିଷ୍ପଭି ନେବା ଉଚିତ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ମେଣ୍ଟ ଗଠନ ପ୍ରୟାସ ଚାଲିଛି ତାହାକୁ ପ୍ରଧାନମନ୍ତ୍ରୀ ହତାଶବାଦୀ ଉଦ୍ୟମ ବୋଲି କହିଛନ୍ତି ସେମାନେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହା ସତ୍ୟ ହେବ ନାହିଁ ବୋଲି ସେ ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ପଣ୍ଠିମବଙ୍ଗ ଓ ଛତିଶଗଡ଼ ସରକାର ନିଜ ନିଜ ରାଜ୍ୟରେ ସିବିଆଇକୁ ପ୍ରଦେଶପାଇଁ ଅନୁମତି ପ୍ରତ୍ୟାହାର କରି ନେଇଥିବାରୁ ପ୍ରଧାନମନ୍ତ୍ରୀ ତାହାର ତୀବ୍ର ସମାଲୋଚନା କରିଛନ୍ତି କିଛି ଅନିୟମିତତାରେ ଲିପ୍ତ ଥିବା ଏହି ସରକାର ଭୟରେ ଏଭଳି ପଦକ୍ଷେପ ନେଇପାରି ଥା'ନ୍ତି ବୋଲି ସେ ମତ ଦେଇଛନ୍ତି

ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦର ସଂପ୍ରତି ଅନୁଷ୍ଠିତ ବୈଠକରେ ଏହି ମନ୍ତ୍ରୀୟ ଗୋଷ୍ଠୀ ଗଠନ କରାଯାଇଛି କିଏସ୍ଟି ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ରାଜସ୍ୱ ଆଦାୟ ବୁଦ୍ଧି ପାଇଁ ପଦକ୍ଷେପ ନେବା ସଂକ୍ରାନ୍ତରେ ମନ୍ତ୍ରୀଷ୍ଠରୀୟ କମିଟି ମତାମତ ଦେବେ ତଥ୍ୟ ବିଶ୍ଳେଷଣ କରିବା ପରେ ରୂପାୟନ କ୍ଷେତ୍ରରେ ତ୍ରଟିଗୁଡ଼ିକୁ ସଂଶୋଧନ କରିବା ପାଇଁ ଏହି ମନ୍ତ୍ରୀୟ କମିଟି ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ ପରାମର୍ଶ ଦେବେ ଓଡ଼ିଶା ଗୁଜୁରାଟ ବିହାର ପଞ୍ଜାବ ହିମାଚଳପ୍ରଦେଶ ଉତ୍ତରାଖଣ୍ଡ କାନ୍ମୁ ଓ କାଶ୍କୀର ସମେତ ବିଭିନ୍ନ ରାଜ୍ୟରେ ରାଜସ୍ୱ ଆଦାୟ ହ୍ରାସ ପାଇଛି

ଏହି ମେଳା ଆଉ ଦୁଇଦିନ ପରେ ଆରମ୍ଭ ହେବ

ଆମ ପ୍ରତିନିଧି ଜଣାଇଛନ୍ତି ଯେ ଶେଷ ମୁହୂର୍ଭରେ କୁୟ ସ୍ଥଳରେ ପହଞ୍ଚୁବା ପାଇଁ ଅସୁବିଧାକୁ ଏଡାଇବା ପାଇଁ ଭକ୍ତମାନେ କ୍ୟୁସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି

ଆଜି ସକାଳେ ଏହି ମୁଦ୍ରା ଉନ୍ମୋଚନ କରିବା ପରେ ସେଠାରେ ଉପସ୍ଥିତ ଥିବା ବଛା ବଛା କେତେକ ଅତିଥିଙ୍କୁ ଉଦ୍ବୋଧନ ଦେବାବେଳେ ଶ୍ରୀ ମୋଦି ଦୁର୍ବଳ ଶ୍ରେଣୀ ପାଇଁ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସଂଗ୍ରାମକୁ ସ୍ମରଣ କରିଥିଲେ ଟ୍ୱିଟର ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏକ ଅଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଜଣେ ବୀର ସାହସୀ ଯୋଦ୍ଧା ଆତ୍ମବଳି ଓ ନିଷ୍ଣା ପାଇଁ ଗୁରୁ ଗୋବିନ୍ଦ ସିଂହଙ୍କୁ କଣେ ସ୍ୱର୍ଗୀୟ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଉଛି ସେ କହିଛନ୍ତି ଯେତେବେଳେ ଗରିବ ଓ ଦୁର୍ବଳମାନଙ୍କର ସ୍ୱରକୁ ଚପେଇ ଦେବାପାଇଁ ଉଦ୍ୟମ ହୋଇଛି ସେତେବେଳେ ଗୁରୁ ଗୋବିନ୍ଦ ସିଂହ ଜୀ ତାଙ୍କର ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ଗରିବ ଲୋକମାନଙ୍କ ସପକ୍ଷରେ ସଂଗ୍ରାମ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଗୁରୁଜୀ ସାରା ଜୀବନ ଲୋକମାନଙ୍କ ସେବାରେ ଉତ୍ସର୍ଗ କରିଛନ୍ତି ଏବଂ ସତ୍ୟ ନ୍ୟାୟ ଓ ଦୟାର ପଥ ଅନୁସରଣ କରିଛନ୍ତି ସେ କହିଛନ୍ତି ଶିଖ୍ ଗୁରୁଙ୍କର ବାଣୀ ଓ ତାଙ୍କ ଶିକ୍ଷା ଲୋକମାନଙ୍କୁ ସବୁବେଳେ ଅନୁପ୍ରାଣିତ କରିବ ଶିଖ୍ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିନକୁ ଆକି ପାଟନା ସାହିବଠାରେ ପ୍ରକାଶୋସବ ଭାବେ ପାଳନ କରାଯାଉଛି ମୁଖ୍ୟ ଉତ୍ସବ ତାଙ୍କର କନ୍ମସ୍ଥାନ ପାଟନା ସାହିବର ତଖ୍ତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରଠାରେ ପାଳନ କରାଯାଉଛି ସେଠାରେ ସାରା ବିଶ୍ୱର ହଜାର ହଜାର ସଂଖ୍ୟାର ଭକ୍ତ ପ୍ରାର୍ଥନା କରୁଛନ୍ତି ସ୍ୱତନ୍ତ୍ର ଲଙ୍ଗର କାର୍ଯ୍ୟକ୍ରମ ବା ପଙ୍କ୍ତି ଭୋଜନର ଆୟୋଜନ କରାଯାଇଛି ସୀତାରମଣ ଆଣ୍ଡାମାନ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଆଣ୍ଡାମାନ ଗସ୍ତରେ ଯାଇ ଆଜି ପୋର୍ଟ ବ୍ଲେୟାର୍ରେ ପହଞ୍ଚବେ ଏହି ଗସ୍ତ ଅବସରରେ ସେ ଆଶ୍ଡାମାନ ନିକୋବର କମାଣ୍ଡ୍ ର ପ୍ରସ୍ତୁତି ଦକ୍ଷତା ଏବଂ ଭିତ୍ତିଭୂମି ଆଦିର ସ୍ଥିତି ଅନୁଧ୍ୟାନ କରିବେ ଆସନ୍ତାକାଲି ସେ ନିକୋବର ଦ୍ୱୀପ ସନ୍ନିକଟ କ୍ୟାମ୍ପ୍ ବେଲ୍ ଉପସାଗରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ

ଜେଏନ୍ ଏନ୍ଆଇଏ ଆରେଷ୍ଟ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ତଥା କେଡିୟୁ ବିଧାୟକ ରମେଶ ସିଂହ ମୁଣ୍ଡା ହତ୍ୟା ଘଟଣାରେ ଆଉ କଣେ ଅଭିଯୁକ୍ତକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏର ଏକ ଦଳ ଖୁଣ୍ଟି କିଲ୍ଲାରୁ ଗିରଫ କରିଛି

ଏନ୍ଆଇଏ ପକ୍ଷରୁ ଜାରୀ ଏକ ପ୍ରେସ୍ ବିଞ୍ଜପ୍ତିରେ କୁହାଯାଇଛି ଯେ ଅଭିଯୁକ୍ତ ଭକୋହାରୀ ସିଂହ ମୁଣ୍ଡାକୁ ଖୁଣ୍ଟି କିଲ୍ଲା ଆରକି ଥାନା ଅନ୍ତର୍ଗତ କୋଜୋହାଟୁ ଗ୍ରାମରୁ ଗତକାଲି ଗିରଫ କରାଯାଇଛି ଅଭିଯୁକ୍ତ ଦୀର୍ଘଦିନ ହେବ ନିଖୋକ ଥିଲା ଏବଂ ତା' ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରୀ କରାଯାଇଥିଲା

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏସ୍ପି ଓ ବିଏସ୍ପିର ଦୁଇ ନେତାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ଏବଂ ସେମାନେ ଯେଉଁ ନିଷ୍କଭି ନେଇଛନ୍ତି ତାହା କରିବାକୁ ସେମାନେ ଅଧିକୃତ ତେବେ କଂଗ୍ରେସ ଏହି ନିର୍ବାଚନ ସମସ୍ତ ଶକ୍ତି ଖଟାଇ ଲଢ଼ିବ ବୋଲି ସେ ସୂଚନା ଦେଇଛନ୍ତି

ପ୍ରେଜ୍ ଗ୍ରିଟିଙ୍ଗ୍ସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଆଜି ଲୋଡି ମକର ସଂକ୍ରାନ୍ତି ପୋଙ୍ଗଲ୍ ଭୋଗାଲି ବିହୁ ଉତ୍ତରାୟଣ ଓ ପୁଷ୍ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ସେ କହିଛନ୍ତି ଦେଶବ୍ୟାପୀ ବିଭିନ୍ନ ଡଙ୍ଗରେ ଆକି ଗୋଟିଏ ପର୍ବ ପାଳନ କରାଯାଉଛି ଲକ୍ଷ ଲକ୍ଷ କୃଷକ ସେମାନଙ୍କର କଠିନ ପରିଶ୍ରମ ପରବର୍ତ୍ତୀ ଫସଲ ଅମଳର ଏହି ପର୍ବକୁ ପାଳନ କରିବାର ଆକି ହେଉଛି ପବିତ୍ର ଅବସର